ପିଏମ୍ ଗୁଜରାତ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାତର ନର୍ମଦା ଜିଲ୍ଲା ସ୍ଥିତ କେବାଡ଼ିଆଠାରେ ଆରୋଗ୍ୟ ବନର ଶୁଭାରମ୍ଭ କରିଛନ୍ତି ସେ ମଧ୍ୟ ଆରୋଗ୍ୟ କୂଟୀରକୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରକଳ୍ପ ବିଷୟରେ ଅବଗତ କରାଯାଇଥିଲା

କେରଳର ପ୍ରାକୃତିକ ଚିକିତ୍ସା ବ୍ୟତୀତ ଆରୋଗ୍ୟ ବନ ପ୍ରକଳ୍ପରେ କ୍ୟାଫେଟେରିଆ ଓ ସ୍କରଣୀକା ମାନ ରହିଛି ଆମ ସମ୍ଘାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କେବାଡ଼ିଆ ନିକଟସ୍ଥ ଷ୍ଟାଚ୍ୟୁ ଅପ୍ ୟୁନିଟି ଠାରେ ଜଙ୍ଗଲ ସଫାରିକୁ ଉଦ୍ଘାଟନ କରିଛନ୍ତି

ନିର୍ଦ୍ଧାରିତ ସମୟ ପୂର୍ବରୁ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି

ଏହି ଜଙ୍ଗଲ ସଫାରୀ ପାର୍କରେ ପିଲାମାନଙ୍କ ପାଇଁ ବହୁ ଆକର୍ଷଣୀୟ ଜିନିଷମାନ ରହିଛି ବିହାର ଇଲେକସନ୍ ବିହାରର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଖୁବ୍ ଜୋରସୋରରେ ଚାଲିଛି

ରାଜନୈତିକ ଦଳଗ୍ରଡ଼ିକର ତ୍ରଙ୍ଗ ନେତାମାନେ ସେମାନଙ୍କର ପାର୍ଟି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ଚଳାଇଛନ୍ତି ବିଜେପି ସଭାପତି ଜେପି ନଡ୍ଡା ସିଓ୍ୱାନ୍ ଓ ବେଗୁସରାଇ ଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୀରପଇନ୍ତି କେଶରିଆ ରାଘୋପୁର ଓ ବେଗୁସରାଇ ଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି

ମହାମେଶ୍ଚର ନେତା ତେଜସ୍ୱୀ ପ୍ରସାଦ ଯାଦବ ତେଘ୍ରା ଓ ବିଭୂତିପୁର ଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି ଏହି ନିର୍ବାଚନ ବିହାରରେ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ ବୋଲି ସେ ତାଙ୍କ ଭାଷଣରେ ଉଲ୍ଲେଖ କରିଛନ୍ତି

ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶଓ୍ୱାନ୍ ଓ ଜନଅଧିକାର ପାର୍ଟି ସଭାପତି ପପୁ ଯାଦବ 'ସାତ୍ ନିଶ୍ଚୟ ଯୋଜନାରେ ଦୁର୍ନୀତି ହୋଇଥିବା ବିଷୟ ନିର୍ବାଚନ ଭାଷଣରେ ଉଲ୍ଲେଖ କରିଚ୍ଛନ୍ତି

ଏନ୍କେ ସିଂହ ପଞ୍ଚଦଶ ଅର୍ଥ କମିଶନ୍ ର ଅଧ୍ୟକ୍ଷତ ଅଛନ୍ତି

କମିଶନ୍ ର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଅଜୟ ନାରାୟଣ ଝା ପ୍ରଫେସର ଅନୁପ ସିଂହ ଡକୁର ଅଶୋକ ଲାହିଡ଼ି ଓ ଡକୁର ରମେଶ ଚାନ୍ଦ ଅଛନ୍ତି

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ କେନ୍ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନିୟମର ସଠିକ୍ ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି

ବହୁ ସଂଗଠନ ମିଲଦ୍ ଉନ୍ ନବୀ ଶୋଭାଯାତ୍ରା ବାହାର ନ କରିବା ପାଇଁ ପୂର୍ବରୁ ନିଷ୍ପଭି ନେଇସାରିଛନ୍ତି କୋବିଡ୍ ନାଇଷ୍ଟିନ୍ ପାଇଁ ଏଭଳି ନିଷ୍କଭି ନିଆଯାଇଛି ତେବେ ମହମ୍ମଦଙ୍କର ଜୀବନୀ ଓ ବାଣୀ ଉପରେ ମିଲଦ୍ ମେହେଫିଲ୍ ଓ ଅନ୍ଲାଇନ୍ ମାଧ୍ୟମରେ ସୀରତ୍ କନ୍ଫରେନ୍ସ ଗୁଡ଼ିକର ଆୟୋଜନ କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ତାଙ୍କର ବାର୍ତ୍ତାରେ କହିଛନ୍ତି ପୟଗମ୍ଘର ମହଞ୍ଚାଦ ବିଶ୍ୱକୁ ପ୍ରେମ ଓ ଭ୍ରାତୂଭାବର ବାର୍ତ୍ତା ଦେଇ ଯାଇଛନ୍ତି ଓ ବିଶ୍ୱକୁ ମାନବିକତାର ପଥ ପ୍ରଦର୍ଶନ କରିଛନ୍ତି ସେ କହିଛନ୍ତି ପୟଗମ୍ଘର ମହମ୍ମଦ ସମାନତା ଓ ସଦ୍ଭାବନାର ଏକ ସମାଜ ଗଠନ ହେବାକୁ ଚାହିଁଥିଲେ ପୟଗମ୍ଘର ମହନ୍ମଦଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସମାଜର ଶାନ୍ତି ସଦ୍ଭାବନା ଓ ମଙ୍ଗଳ ଦିଗରେ କାର୍ଯ୍ୟ କରିବାକୁ ସେ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କର ବାର୍ଭାରେ କହିଛନ୍ତି ପୟଗମ୍ଘର ମହମ୍ମଦ ମାନବ ଜାତିକୁ ଶତପଥରେ ଚାଲିବା ପାଇଁ ସର୍ବଦା ପ୍ରେରଣା ଯୋଗାଇ ଆସିଛନ୍ତି ସେ କହିଛନ୍ତି ମିଲଦ୍ ଉନ୍ ନବୀ ଆତ୍ମୀୟ ସ୍ୱଜନ ଓ ପରିବାରର ସଦସ୍ୟମାନଙ୍କୁ ଏକାଠି ହୋଇ ପ୍ରାର୍ଥନା କରିବାକୁ ସୁଯୋଗ ଦେବା ସହ ଲୋକମାନଙ୍କ ମନରେ ସଦ୍ଭାବନା ଜାଗ୍ରତ କରାଇଥାଏ କୋବିଡ୍ ନାଇଷ୍ଟିନ୍ ଦୃଷ୍ଟିରୁ ନିରାଡ଼ମ୍ବର ଭାବେ ମିଲଦ୍ ଉନ୍ ନବୀ ପାଳନ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଲଦ୍ ଉନ୍ ନବୀ ଉପଲକ୍ଷେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ମିଲଦ୍ ଉନ୍ ନବୀ ସମାଜରେ ଦୟା ଓ ଭ୍ରାତୂଭାବର ବାର୍ତ୍ତା ପହଞ୍ଚାଇବ ଓ ଲୋକମାନଙ୍କୁ ଶତପଥରେ ଚାଲିବାକୁ ପ୍ରେରଣା ଯୋଗାଇବ ବୋଲି ତାଙ୍କର ବିଶ୍ୱାସ ରହିଛି

ଏହା ଆକାଶବାଣୀର ସମସ୍ତ ନେଟ୍ୱର୍କରେ ପ୍ରଚାରିତ ହେବ ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକବୀ ଚଳିତ ବର୍ଷର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆକାଶବାଣୀ ପକ୍ଷରୁ ବାର୍ଷିକ ସର୍ଦ୍ଦାର ପଟେଲ ସ୍କାରକୀ ବକ୍ତୂତାର ଆୟୋଜନ କରାଯାଉଛି ସର୍ଦ୍ଦାର ପଟେଲ୍ ଭାରତର ପ୍ରଥମ ତଥ୍ୟ ଓ ବେତାର ମନ୍ତ୍ରୀ ଥିଲେ ପୂର୍ବରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ବକ୍ତୃତା ପ୍ରଦାନ କରିଛନ୍ତି

ପ୍ରଥମ ବକ୍ତୂତା ସି ରାଜ ଗୋପାଳଚାରୀ ଦେଇଥିଲେ ଡକ୍କର ଏପିଜେ ଅବଦୁଲ୍ଲ କଲାମ ମୋରାଜୀ ଦେଶାଇ ଡକ୍ଟର ଜାକିର୍ ହୁସେନ୍ ଡକୁର କରଣ ସିଂହ ବସନ୍ତ ସାଠେ ଡକୁର କେ କସ୍ତୁରୀ ରଙ୍ଗନ୍ ପ୍ରଫେସର ଏମ୍ଜିକେ ମେନନ୍ ଡକ୍ଟର ଏମ୍ଏସ୍ ସ୍ୱାମୀନାଥନ୍ କ୍ଷିସ୍ ଲେଲା ସେଠ୍ ଜେଏନ୍ ଦୀକ୍ଷିତ୍ ଅରୁଣ ଜେଟଲୀ ଓ ଅଜିତ ଡୋଭାଲଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏଥିରେ ବକ୍ତୃତା ପ୍ରଦାନ କରିସାରିଛନ୍ତି